ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ମଧ୍ଧ ଲାଗ୍ର ହେବ ତେବେ ସଟ୍ଡାଉନ ସମୟରେ ଡାକ୍ତରୀ କିମ୍ୟା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଯାତାୟତ କରିପାରିବେ

ଗଣମାଧ୍ଧମରେ କାର୍ଯ୍ୟରତ କର୍ମଚାରୀ ମଧ୍ଧ ସେମାନଙ୍କ ଅଫିସକୁ ଯାଇପାରିବେ ଏଲ୍ପିଜି ଡିଷ୍ଟିବ୍ୟୁସନ୍ ରକ୍ଷନ ଗ୍ୟାସ୍ର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ମୁକ୍ତ କାର୍ଯ୍ୟାଳୟ କର୍ମଚାରୀ ଓ ଯାନବାହନ ଚଳାଚଳ ପାଇଁ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହିଁ

ସ୍ତାନୀୟ ଛୁଟି ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ବ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି

ସୂଚନା ଯୋଗ୍ୟ ପୂବରୁ ଆସନ୍ତା ସୋମବାରକୁ ରଜନ ସଂକ୍ରାନ୍ତୀ ପାଇଁ ସରକାରୀ ଛଟି ଦିବସ ଭାବେ ଘୋଷଣା କରାଯାଇଛି

ଏହି ଟିମ୍ ସ୍କୁଲଗୁଡ଼ିକର ପରିସ୍ଚିତି ଏବଂ ଛାତ୍ରୀ ନିବାସର ସ୍ବରକ୍ଷା ତଥା ଅନ୍ୟାନ୍ୟ ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଯାଞ କରିଥିଲେ

ଏହାର ପ୍ରଭାବରେ ଗତକାଲିଠାରୁ ରାକ୍ୟର ବିଭିନ୍ନ ଅଅଳରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହୋଇଛି